ଆଗାମୀ ଦିନରେ ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତୀ ପରାମର୍ଶ ଦେଇଛନ୍ତି

ବର୍ଭମାନର ଅସାଧାରଣ ପରିସ୍ତିତିରେ ସମସ୍ତଙ୍କୁ ତ୍ୟାଗ ସ୍ୱୀକାର କରିବାକୁ ପଡିବ ବୋଲି ମୁଖ୍ୟମନ୍ତୀ କହିଛନ୍ତି

ଘରୋଇ ବସ ମାଲିକ ସଂଘର କୋଷାଧ୍ଧକ୍ଷ ବରଦା ଆଋର୍ଯ୍ୟ କହିଛନ୍ତି ସରକାର ଗତକାଲି ପ୍ରକାଶ କରିଥିବା ବି ସେମାନଙ୍କ ଦାବି ସମ୍ପର୍କରେ କୌଣସି ଉଲ୍ଲେଖ କରାଯାଇ ନାହି ସେ ଆହୁରି କହିଛନ୍ତି ଗ୍ରୀନ ଜୋନକୁ ନେଇ ଦ୍ୱନ୍ଦ ରହିଛି

ଆସନ୍ତା କିଛି ଦିନ ମଧରେ ଓ୍ୱେବସାଇଟ୍ ଆଡମିଟ୍ କାର୍ଡ ଉପଲହ ହେବ ବୋଲି ଶ୍ରୀ ନିଶଙ୍କ କହିଛନ୍ତି